ଦୀର୍ଘଦିନର ବ୍ରିଟିଶ ଶାସନ ଯୋଗୁଁ ଇତିହାସ ପାଠ୍ୟକ୍ରମ ସହିତ ଆମର ଚିନ୍ତାଧାରା ମଧ୍ଧ ବଦଳିଛି ତେଣୁ ଆମ ସଂସ୍କୃତି ଓ ଐତିହ୍ୟକୁ ବିଦ୍ୟାଳୟର ପାଠ୍ୟକ୍ରମରେ ସାମିଲ କରିବା ଉପରେ ଉପରାଷ୍ଟ୍ରପତି ଗୁରୁତ୍ୱାରୋପ କରିଛନ୍ତି

ଉପରାଷ୍ଟ୍ରପତି କହିଛନ୍ତି ମାତୃଭାଷାକୁ ସର୍ବଦା ଗୁରୁତ୍ୱ ଦେବା ଉଚିତ

ଏହି ଅବସରରେ ଆକି ରାଜ୍ୟ ବ୍ୟାପି ବରପୁତ୍ରମାନଙ୍କର ପ୍ରତିମୂର୍ଭିରେ ମାଲ୍ୟାର୍ପଶ କରାଯିବା ସହ ତାଙ୍କର ଅବଦାନକୁ ସ୍କରଣ କରାଯାଉଛି

ସେହିଭଳି ଉପରାଷ୍ଟ୍ରପତି ଶ୍ରୀ ନାଇଡୁ କହିଛନ୍ତି ସାଂସ୍କୃତିକ ବିବିଧତା ଏବଂ ପ୍ରାକୃତିକ ସୌଦର୍ଯ୍ୟ ପାଇଁ ସର୍ବତ୍ର ଓଡ଼ିଶାର ପ୍ରସିଦ୍ଧି ରହିଛି ଏହି ରାକ୍ୟ ହେଉଛି ପାରମ୍ମରିକ କଳା ଏବଂ ଚମକ୍କାର ସ୍ରାପତ୍ୟର ଏକ ଗନ୍ତାଘର ଏହି ଅବସରରେ ସେ ରାଜ୍ୟବାସୀଙ୍କର ନିରନ୍ତର ସମୃଦ୍ଧି କାମନା କରିଛନ୍ତି

ଏହି ଅବସରରେ ଆୟୋଜିତ ପ୍ୟାରେଡ୍ରେ ସେ ଅଭିବାଦନ ଗ୍ରହଶ କରିବା ସହ ପୁଲିସ୍ ସେବାରେ ଉଲ୍ଲେଖନୀୟ କାର୍ଯ୍ୟ ଲାଗି ସଫଳ ଅଧିକାରୀ ଓ କର୍ମଚାରୀମାନଙ୍କୁ ପୁରସ୍କାର ପ୍ରଦାନ କରିଛନ୍ତି

ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ କୃତି ପୋଲିସ୍ ଅଧିକାରୀଙ୍କୁ ପୁରସ୍କୃତ କରାଯାଇଥିଲା

ଦେଶର ସଦ୍ୟତମ ପର୍ଯ୍ୟବେକ୍ଷଣ ଉପଗ୍ରହ ଏମିସାଟ୍କୁ ଇସ୍ରୋ ଆକି ମହାକାଶକୁ ପଠାଇଛି

ତେବେ ଅଗ୍ରିକାଣ୍ଡର କାରଣ ଜଣାପଡ଼ିନାହି